ଉତ୍ତର ଭାରତର ଅଧିକାଂଶ ଅଞ୍ଚଳରେ ପ୍ରବଳ ଶୀତ ଲହରୀ ଜାରି ରହିଛି

ପୋଖରିୟାଲ୍ କେନ୍ଦ୍ର ମାନବ ସମ୍ଭଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶଙ୍କ ନାଗରିକତା ସଂଶୋଧନ ଆଇନକ୍ତ ବିରୋଧ କର୍ତ୍ତବା ବ୍ୟକ୍ତିମାନେ ଶିକ୍ଷାନୁଷ୍ଠାନଗୁଡ଼ିକୁ ରାଜନୀତିର ପେଶ୍ଚସ୍ଥଳରେ ପରିଣତ ନ କରିବାପାଇଁ ପରାମର୍ଶ ଦେଇଛନ୍ତି ସେ କହିଛନ୍ତି ଏହି ଆଇନ ସମୟୋପଯୋଗୀ ଏବଂ ଦେଶପାଇଁ ଏହା ବିଶେଷଭାବେ ଗୁରୁତ୍ୱପୂର୍ଣ୍ଣ ଭୋପାଲ୍ରେ ଆୟୋଜିତ ଅଟଳ ସ୍କୃତି ବକ୍ତୃତାରେ ଯୋଗଦେଇ ସେ ଏହା କହିଛନ୍ତି ଇତିମଧ୍ୟରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତେମାର କହିଛନ୍ତି ପାକିସ୍ତାନ ଆଫଗାନିସ୍ତାନ ଓ ବାଂଲାଦେଶରେ ନିଷ୍ପେଷିତ ସଂଖ୍ୟାଲଘୁ ସମ୍ପ୍ରଦାୟଗୁଡ଼ିକୁ ଏହି ଆଇନ ନ୍ୟାୟ ପ୍ରଦାନ କରିବ ସେ କହିଛନ୍ତି କଂଗ୍ରେସ ବାମପତ୍ରୀ ଦଳ ଏବଂ ତଥାକଥିତ କିଛି ବୁଦ୍ଧିଜୀବୀ ଏହି ଆଇନକୁ ବିରୋଧ କରି ହିଂସାକୁ ପ୍ରୋହାହିତ କରିବାରେ ଲାଗିଛନ୍ତି ଅମିତ୍ ଶାହା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା କହିଛନ୍ତି ନାଗରିକତା ସଂଶୋଧନ ଆଇନ୍ରେ କାହାର ନାଗରିକତା ଚାଲିଯିବାର ପ୍ରାବଧାନ ନାହିଁ ଗତକାଲି ସମ୍ଳାଠାରେ ଆୟୋଜିତ ଏକ ର୍ୟାଲିରେ ଉଦ୍ବୋଧନ ଦେବା ଅବସରରେ କାହାର ନାଗରିକତା ନେଇଯିବାର କୌଣସି ଗୋଟିଏ ବି ବ୍ୟବସ୍ଥା ଯଦି ଏହି ଆଇନରେ ରହିଛି ତାହା ଉଲ୍ଲେଖ କରିବାପାଇଁ ଶ୍ରୀ ଶାହା ବିରୋଧିଦଳଗୁଡ଼ିକୁ ଆହ୍ୱାନ କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଧର୍ମ ନାମରେ ପଡ଼ୋଶୀ ଦେଶଗ୍ରଡ଼ିକରେ ତାଡ଼ନାର ଶିକାର ହେଉଥିବା ସଂଖ୍ୟାଲଘ୍ର ସମ୍ପ୍ରଦାୟଗ୍ରଡ଼ିକ ନାଗରିକତା ପ୍ରଦାନ କରାଯାଉଛି ଶ୍ରୀ ଶାହା ଆହୁରି କହିଛନ୍ତି ନାଗରିକତା ସଂଶୋଧନ ଆଇନ ସଂଖ୍ୟାଲଘୁ ସମ୍ପ୍ରଦାୟ ଲୋକମାନଙ୍କର ନାଗରିକତା ଲୋପ କରିଦେବ ବୋଲି କଂଗ୍ରେସ ଏବଂ ଅନ୍ୟ କିଛି ବିରୋଧି ଦଳ ପକ୍ଷର୍ ଗ୍ରଜବ ପ୍ରଚାର କରାଯାଉଛି

ଗତକାଲି ପ୍ରକାଶିତ ରିପୋର୍ଟରେ ଆହୁରି କୁହାଯାଇଛି ସରକାରଙ୍କଦ୍ୱାରା ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ କ୍ଷେତ୍ରରେ ପୁନଃ ପୁଞ୍ଜିନିବେଶ ଫଳରେ ସେହି କ୍ଷେତ୍ରରେ ବ୍ୟାପକ ଉନ୍ନତି ପରିଲକ୍ଷିତ ହୋଇଛି ତେବେ ବିଶ୍ୱସ୍ତରରେ ଅଥବା ଘରୋଇ ବଜାରରେ ଆର୍ଥକ ଅନିଶ୍ଚିତତା ଏବଂ ଭୂ ରାଜନୈତିକ ଘଟଣାକ୍ରମ ଯୋଗୁଁ ସୃଷ୍ଟି ହୋଇଥିବା ଆଶଙ୍କା ଏବେବି ବଳବତ୍ତର ରହିଛି ଆର୍ଥିକ ସ୍ଥିରତା ଓ ବିକାଶ ପରିଷଦ ଏଫ୍ଏସ୍ଡିସିର ସବ୍କମିଟିଦ୍ୱାରା ଆର୍ଥିକ ସ୍ଥିରତା ତଥା ଏହାକୁ ପ୍ରତିହତ କରିବାପାଇଁ ଦେଶର ଆର୍ଥକ ବ୍ୟବସ୍ଥା ଉପରେ ପ୍ରସ୍ତୁତ ତଥ୍ୟଗୁଡ଼ିକୁ ଏହି ରିପୋର୍ଟରେ ପ୍ରତିଫଳିତ କରାଯାଇଛି ଏହି ରିପୋର୍ଟରେ ଆର୍ଥକ କ୍ଷେତ୍ରର ନିୟନ୍ତ୍ରଣ ଏବଂ ବିକାଶ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗର ଅବତାରଣା ମଧ୍ୟ କରାଯାଇଛି ବିଶ୍ୱ ଅର୍ଥନୀତି ଅନେକ ଅନିଶ୍ଚିତତାର ସମ୍ମୁଖୀନ ହେଉଛି ଏବଂ ଏହି କାରଣରୁ ଅଭିବୃଦ୍ଧି ହାର ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି ଘରୋଇ ଆର୍ଥକ କ୍ଷେତ୍ରରେ ଚଳିତ ଆର୍ଥକ ବର୍ଷର ଦ୍ୱିତୀୟ ତ୍ରେମାସିକ ଅବଧିରେ ଚାହିଦା ହ୍ରାସ ଯୋଗୁଁ ଅଭିବୃଦ୍ଧି ହାର ଆହୁରି ଶିଥିଳ ହୋଇପଡ଼ିଛି ବୋଲି କୁହାଯାଇଛି

ଭବିଷ୍ୟନିଧି ପାଣ୍ଡି ନିୟାମକ ଓ ବିକାଶ କର୍ତ୍ତ୍ୱପକ୍ଷ ଦେଶର ଅଧିକର୍ତ ଅଧିକ ନାଗରିକଙ୍କ ଭବିଷ୍ୟନିଧି ସହିତ ସାମିଲ୍ କରିଚାଲିଛି ବୋଲି ମଧ୍ୟ ରିପୋର୍ଟରେ କୁହାଯାଇଛି

ଏହାଛଡ଼ା ଆକାଶବାଣୀ ଡିଡି ନ୍ୟୁଜ୍ ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ଗୁଡ଼ିକରେ ଏହି କାର୍ଯ୍ୟକ୍ରମ ସିଧାସଳଖ ପ୍ରସାରିତ ହେବ ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ ପକ୍ଷରୁ ଏହାର ପ୍ରାନ୍ତୀୟ ରୂପାନ୍ତରଣ ପ୍ରସାର କରାଯିବ

ଅପରାଧିକ ଉଦ୍ଦେଶ୍ୟରେ ସ୍ୱଚନା ଓ ଯୋଗାଯୋଗ ଜ୍ଞାନକୌଶଳର ବ୍ୟବହାରକୁ ରୋକିବାପାଇଁ ବିଶ୍ୱର ସବୁ ଅଞ୍ଚଳର ପ୍ରତିନିଧିମାନଙ୍କୁ ନେଇ ଏକ ବିଶେଷଜ୍ଞ କମିଟିଦ୍ୱାରା ବିସ୍ତୃତ ଆଲୋଚନା କରାଯିବା ବିଷୟ ଏହି ପ୍ରସ୍ତାବରେ ଉଲ୍ଲେଖ ରହିଛି

ଆଜି ସକାଳେ ଘନ କୁହୁଡ଼ିର ଆସ୍ତରଣ ଯୋଗୁଁ ଦିଲ୍ଲୀ ବିମାନ ବନ୍ଦର ଅଞ୍ଚଳ ଦୃଶ୍ୟମାନ ହେଉ ନ ଥିଲା

ଗୟୀର କନେରିଆ ପାକିସ୍ତାନୀ କ୍ରିକେଟ ଖେଳାଳି ଦାନିସ୍ କନେରିଆ କିଛି ସାଥୀ ଖେଳାଳି ତାଙ୍କୁ ଦୁର୍ବବ୍ୟହାର ପ୍ରଦର୍ଶନ କରିଥିଲେ ବୋଲି ଦେଇଥିବା ମନ୍ତବ୍ୟରୁ ହିନ୍ଦୁମାନଙ୍କ ପ୍ରତି ପଡ଼ୋଶୀ ରାଷ୍ଟ୍ରର ଆଚରଣକୁ ନେଇ ମୁଖା ଖୋଲିଯାଇଛି ବୋଲି ପୂର୍ବତନ ଭାରତୀୟ କ୍ରିକେଟ୍ ଖେଳାଳି ତଥା ବିକେପି ସାଂସଦ ଗୌତମ ଗମ୍ଭୀର କହିଛନ୍ତି ଯଦି ଜଣେ ଖେଳାଳିକୁ ଏହିଭଳି ଭାବରେ ବ୍ୟବହାର କରାଯାଉଛି ତେବେ ପାକିସ୍ତାନରେ ରହୁଥିବା ହିନ୍ଦୁ ଶିଖ୍ ଓ ଅନ୍ୟାନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନଙ୍କୁ କିଭଳି ବ୍ୟବହାର କରାଯାଉଥିବ ତାହା ଏଥିରୁ ସ୍ୱଷ୍ଟଭାବେ ଅନୁମାନ କରିହେଉଛି ପୂର୍ବତନ ପେସ୍ ବୋଲର ସୋୟବ୍ ଅଖ୍ତାର କହିଥିଲେ କେତେକ ପାକିସ୍ତାନୀ କ୍ରିକେଟ୍ ଖେଳାଳି କନେରିଆଙ୍କୁ ଦୁର୍ବବ୍ୟହାର କରିଛନ୍ତି ଏପରିକି ସେ ଜଣେ ହିନ୍ଦୁ ହୋଇଥିବାରୁ ସେମାନେ ତାଙ୍କ ସହିତ ଖାଇବାପାଇଁ ମନା କରୁଥିଲେ ବୋଲି ସେ କହିଥିଲେ କନେରିଆ ଅକ୍ତାରଙ୍କର ଏହି ଉକ୍ତିକୁ ସମର୍ଥନ କରିଛନ୍ତି ମାମୁ ଅନିଲ୍ ଦଲ୍ପତ୍ଙ୍କ ପରେ କନେରିଆ ହେଉଛନ୍ତି ଦ୍ୱିତୀୟ ହିନ୍ଦୁ ଯିଏକି ପାକସ୍ତାନ ପାଇଁ କ୍ରିକେଟ୍ ଖେଳୁଛନ୍ତି

ସେ ବିଭିନ୍ନ ବିଭାଗ ଏବଂ ସମସ୍ୟାକୁ ନେଇ ହାସ୍ୟ ରସାତ୍ମକ ରାଜନୈତିକ କାର୍ଟୁନ୍ ସଂରଚନା କରୁଥିଲେ ତାଙ୍କର ଏହି କାର୍ଟୁନ୍ ମଧ୍ୟରେ ବିଭିନ୍ନ ସ୍ଥାନୀୟ ଓ ଅନ୍ତର୍ଜାତୀୟ କାର୍ଟୁନ୍ ସ୍ଥାନ ପାଇଥିଲା

କେତେକ ଭାରତୀୟ ଘାଟି ଓ ଜନବସତି ଅଞ୍ଚଳକୁ ଲକ୍ଷ୍ୟ କରି ସେମାନେ ଗୁଳିମାଡ଼ କରିଛନ୍ତି